ସେହିପରି କନ୍ଧମାଳ ମୟରଭଞ୍ ଓ ନୟାଗଡ଼ ଜିଲ୍ଲାରୁ କଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷର୍ ସ୍ଚନା ଦିଆଯାଇଛି

ଏଥିସହ ରବିବାର ଦିନ ମଧ୍ଘ ଅଧିବେଶନ ଚାଲିବ ବୋଲି ବିଙ୍କପ୍ତିରେ ଉଲ୍କେଖ ରହିଛି

ତାଙ୍କ କାର୍ଯ୍ୟକାଳ ସମୟରେ ଆକାଶବାଶୀ କଟକର ଶିଶ୍ୱସଂସାର କାର୍ଯ୍ୟକ୍ରମ ସାରା ଦେଶରେ ଲୋକପ୍ରିୟ ହୋଇପାରିଥିଲା ସେ ବଡ଼ଭାଇ ଭାବେ ପିଲାମାନଙ୍କ ଗହଣରେ ପରିଚିତ ଥିଲେ

ତାଙ୍କ ବିୟୋଗରେ ଆକାଶବାଣୀ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି

ସେହିପରି ଯାଜପୁର ଜିଲ୍ଲାପାଳ ଭାବେ ଚକ୍ରବର୍ତ୍ତୀ ସିଂହ ରାଠୋର ଆଜି ଦାୟିତ୍ ଗ୍ରହଶ କରିଛନ୍ତି